କେରଳ ପାଇଁ ରିଲିଫ୍ ସାମଗ୍ରୀ ଉପରୁ ସମସ୍ତ ପ୍ରକାର ଶୁଲ୍କ ଛାଡ଼ କରାଯାଇଛି

ଗତକାଲି ଅତିରିକ୍ତ ମୁଖ୍ୟଶାସନ ସଚିବ ଆର୍ବାଳକ୍ରିଷ୍ଡନଙ୍କ ଅଧ୍ଧକ୍ଷତାରେ ଅନୁଷିତ ବୈଠକରେ ଏହି ନିଷ୍ବଭି ନିଆଯାଇଛି ଶ୍ରୀ ବାଳକ୍ରିଷତନ୍ କହିଛନ୍ତି ଏ ସଂପର୍କରେ ଅଭିଯୋଗର ଶୁଶାଶି ପାଇଁ ଏକ ଅନ୍ଲାଇନ୍ ପୋର୍ଟାଲ୍ ଖୋଲାଯିବ ପୂର୍ବରୁ ଓଡ଼ିଆ ଭାଷାରେ ନାମଫଳକ ଲେଖ୍ବା ନେଇ ନିର୍ଦ୍ଦେଶନାମା ଜାରି କରାଯାଇଥିଲେ ମଧ୍ଧ ବର୍ଭମାନ ସୁଦ୍ଧା ଏହା ସଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରି ନାହି